କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ସ୍ଚାନରେ ନିର୍ବାଚନୀ ସଭା ମାଧ୍ଧମରେ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରୁଛନ୍ତି ଦଶହରା ରାକ୍ୟର ବିଭିନ୍ନ ପୂଜା ମଣ୍ତପଗୁଡ଼ିକରେ ଆଜି ଦଶହରା ପର୍ବ ପାଳିତ ହେଉଛି ମହାମାରୀ ପରିସ୍ଚିତିକୁ ଦୃଷିରେ ରଖି କୋଭିଡ୍ ନିୟମାବଳୀ ସହ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଉଛି କୌଣସି ପୂଜା ମଣ୍ଡପରେ ଭକ୍ତଙ୍ଙ ଦର୍ଶନକୁ ବାରଶ କରାଯାଇଛି

ଦୁର୍ଗା ପ୍ରଜା ଓ ଦଶହରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ଉସ୍ବ ମୁଖର ହୋଇଉଠିଛି